ପରେ ଦୁଇନେତା ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏହାମଧ୍ୟରେ ଅର୍ଥନୀତିକ ଭାଗିଦାରୀ ବାଣିଜ୍ୟ ପୁଞ୍ଜିନିବେଶ ଓ କୃଷି ଆଦି ପ୍ରସଙ୍ଗ ସ୍ଥାନ ପାଇଛି ବିଜ୍ଞାନ ଶିକ୍ଷା ବୈଷୟିକ ଜ୍ଞାନ ଓ ଲୋକସମ୍ପର୍କ ସମେତ ମୋଟାମୋଟି ଦ୍ୱିପକ୍ଷୀୟ ପସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି ଆଲୋଚନାରେ ସାଂସ୍କୃତିକ ଆଦାନପ୍ରଦାନ ବିଷୟ ମଧ୍ୟ ସ୍ଥାନ ପାଇଛି

ତାଙ୍କ ସହ ବହୁ ମନ୍ତ୍ରୀ ଓ ସଂଘୀୟ ସରକାରର ବୈଦେଶିକ ମନ୍ତ୍ରଣାଳୟର ସଚିବ ମାନଙ୍କର ଏକ ପ୍ରତିନିଧି ଦଳ ଆସିଛନ୍ତି ଏଥିସହିତ ଏକ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ତାଙ୍କ ସହ ଭାରତ ଆସିଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିମାନ ବନ୍ଦରରେ ଶ୍ରୀମତୀ ମର୍କେଲଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ଶ୍ରୀମତୀ ମର୍କେଲ ରାଜଘାଟ ଯାଇ କାତିର ଜନକ ମହାମ୍ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀମତୀ ମର୍କେଲ ଆଜି ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବେ ଆସନ୍ତାକାଲି ସେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ସହ ବୈଠକରେ ଯୋଗଦେବେ ଏହାପରେ ସେ ମନେସର ସ୍ଥିତ ଏକ ଅଟୋମୋବାଇଲ କମ୍ପାନୀ ବୁଲି ଦେଖିବେ

ସେଣ୍ଟର ଓ୍ତାଟ୍ସଆପ୍ ସରକାର କହିଛନ୍ତି ଦେଶର ନାଗରିକମାନଙ୍କର ମୌଳିକ ଅଧିକାର ଓ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ପାଇଁ ସେ ପ୍ରତିଶ୍ରତିବଦ୍ଧ ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କ୍ଷେତ୍ରରେ ଯେ କେହି ସମ୍ପୃକ୍ତ ଥିବାର ଜଣାପଡିବ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏକ ଟ୍ୱିଟ୍ କରି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ହ୍ପାଟ୍ସ ଆପ୍ରେ ସନ୍ଦେଶ ପ୍ରେରଣରେ ବ୍ୟକ୍ତିଗତ ଗୋପନୀୟତାର ଲଙ୍ଘନକୁ ନେଇ ସରକାର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି କେଉଁ ଧରଣର ବ୍ୟକ୍ତିଗତ ଗୋପନୀୟତା ଲଙ୍ଘନ ହୋଇଛି ସେ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେବା ଓ ଲକ୍ଷଲକ୍ଷ ଭାରତୀୟଙ୍କର ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା କରିବାକୁ ସେ ହ୍ୱାଟ୍ସ ଆପ୍କୁ କହିଛନ୍ତି

ଭାରତୀୟ ସାମ୍ଭାଦିକ ଓ ମାନବାଧିକାର କ୍ଷେତ୍ରର କର୍ମୀମାନଙ୍କ ଉପରେ ଗୁପ୍ତଚରଗିରି କରାଯାଇଥିବାର ହ୍ପଟ୍ସ ଆପ୍ ଜଣାଇବା ପରେ ଏହି ପଦକ୍ଷେପ ନିଆଯାଇଛି ଇସ୍ରାଏଲ୍ର ଏକ ସ୍ୱାଏ ଓୟାର ପେଗାସୁସ ଏଭଳି ଗୁପ୍ତଚର କାର୍ଯ୍ୟ କରୁଥିବାର ହ୍ୱାଟ୍ସ ଆପ୍ ଜଣାଇଛି ହ୍ୱାଟ୍ସ ଆପ୍ ଏହାର ଜବାବରେ କହିଛି ଏହା ଏନ୍ଜିଓ ଗୁଡ଼ିକ ବିରୁଦ୍ଧରେ ଆଇନ୍ଗତ ପଦକ୍ଷେପ ଗ୍ରହଣ କରୁଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଚ୍ଚନ୍ତି ଦାତବ୍ୟ ଅର୍ଥ ଶିକ୍ଷାନୁଷାନ ଗୁଡ଼ିକର ଆର୍ଥକ ସ୍ୱଚ୍ଚଳତା ପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ଏହା ମାଧ୍ୟମରେ ଏକ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ଦାତବ୍ୟ ଅର୍ଥ ମାଧ୍ୟମରେ ପରବର୍ତ୍ତୀ ପୀଢ଼ିର ଶିକ୍ଷାର୍ଥୀମାନଙ୍କୁ ଉତ୍ତମ ଶିକ୍ଷା ଗହଶରେ ସହାୟତା କରିଥାନ୍ତି ସେ କହିଛନ୍ତି ଇତିହାସର ପର୍ଯ୍ୟାଲୋଚନା କଲେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଆମ ସଂସ୍କୃତିର ପ୍ରତୀକ ବହନ କରେ ଓ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସର୍ବଦା ସମାଜକୁ ଦିଗ୍ଦର୍ଶନ ଦେଇଆସିଛନ୍ତି ସମାଜର ଅବହେଳିତ ବର୍ଗର ମଙ୍ଗଳ ପାଇଁ କିଛି ସମୟ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଫର୍ମେସନ ଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ହରିୟାନା ମଧ୍ୟପ୍ରଦେଶ ଛତିଶଗଡ କର୍ଷାଟକ ଓ କେରଳ ଆଦି ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ସେହିସବୁ ରାଜ୍ୟ ଗୁଡ଼ିକର ଜନସାଧାରଣଙ୍କୁ ଅଭିନନନ୍ଦନ କଶାଇଛନ୍ତି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ସେହିସବୁ ରାଜ୍ୟ ଆଗାମୀ ଦିନଗୁଡ଼ିକରେ ସଫଳତାର ଶୀର୍ଷ ଛୁଇଁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ଭାରେ ସେହି ରାଜ୍ୟଗୁଡ଼ିକର ଜନସାଧାରଣଙ୍କର ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି

ଭାରତୀୟ ପାଣିପାଗ ବିଭାଗ କହିଛି ଏହା ଅଧିକ ଘନୀଭୂତ ହୋଇ ଏକ ଭୟଙ୍କର ପ୍ରର୍ଷିଝଡ଼ର ରୂପ ନେଇଛି

ପାଣିପାଗ ବିଭାଗ କହିଛି ଏହାର ପ୍ରଭାବରେ ଲାକ୍ଷାଦ୍ୱିପର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି ତାମିଲନାଡୁ ଓ କେରଳର କିଛି ସ୍ଥାନରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି ଦକ୍ଷିଣ ପୂର୍ବ ଆରବ ସାଗରରେ ଏହି ସମୟ ମଧ୍ୟରେ ମାଛ ଧରିବାକୁ ସମ୍ପର୍ଷ୍ଣ ନିଷେଧ କରାଯାଇଛି ଅନ୍ୟପକ୍ଷରେ କେରଳ ଓ କର୍ଷାଟକ ଉପକୂଳରେ ଆରବ ସାଗରକୁ ନଯିବା ପାଇଁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଭିସି କେ ଆଣ୍ଡ କେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଜାମ୍ମୁ କାଶ୍ମୀର ଉପରେ କୌଣସି ମନ୍ତବ୍ୟ ନଦେବାକୁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି ଏହାଦ୍ୱାରା ଦେଶର ଏକତା ପ୍ରତି ବିପଦ ସୃଷ୍ଟି ହେଉଛି ଓ ଭାରତର ପଡୋଶୀ ଦେଶ ପାକିସ୍ତାନ ଲାଭାନ୍ୱିତ ହେଉଛି ପାକିସ୍ତାନ ସୀମାପାର ସନ୍ତାସବାଦରେ ଲିପ୍ତ ଥିବା ସହ ସନ୍ତାସବାଦୀ କାର୍ଯ୍ୟକଳାପକୁ ସାହାଯ୍ୟ ଓ ସମର୍ଥନ ଯୋଗାଉଛି

ପ୍ରଜ୍ଞାଭାରତୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତ୍ରିକରଣ କରିଥିଲେ ବୋଲି ଦର୍ଶାଇ ଶ୍ରୀ ନାଇଡୁ କହିଛନ୍ତି 'ଏକତା ଓ କେବଳ ହିଁ ଏକତା' ତାଙ୍କ କାର୍ଯ୍ୟଶୈଳୀର ମୂଳମନ୍ତ ଥିଲା ଉପରାଷ୍ଟ୍ରପତି କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ଏକତା ଅଖଣ୍ଡତା ସୁରକ୍ଷା ନିରାପତ୍ତା ଓ ସାର୍ବଭୌମତ୍ୱର ସୁରକ୍ଷା କରିବାକୁ ହେବ ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଚ୍ଚନ୍ତି ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ ଫସଲରେ ଘଟିଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍କୁ ରାଜ୍ୟକୁ ପଠାଯିବ ମୁମ୍ବାଇସ୍ଥିତ ରାଜ୍ୟ ରାଜଭବନରୁ ଜାରି ଏକ ବିବୃଭିରେ କୁହାଯାଇଛି ଶ୍ରୀ ଶାହା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଏ ବିଷୟ ଜଣାଇଛନ୍ତି ବିବୃତ୍ତିରେ କୁହାଯାଇଛି ରାଜ୍ୟପାଳ ଶ୍ରୀ ଶାହାଙ୍କୁ ଟେଲିଫୋନ୍ କରି ଅଦିନିଆ ବର୍ଷା ଯୋଗୁଁ ଫସଲରେ ଘଟିଥିବା କ୍ଷୟକ୍ଷତି ବିଷୟରେ ତାଙ୍କୁ ଜଶାଇବା ପରେ ଶ୍ରୀ ଶାହା ଏହି ପଦକ୍ଷେପ ନେଉଛନ୍ତି ଏ ସଂକ୍ରାନ୍ତୀୟ ଆଉ ଏକ ଘଟଣା କ୍ରମରେ ଶିବସେନା ନେତାମାନଙ୍କର ଏକ ପ୍ରତିନିଧି ଦଳ ଗତକାଲି ଶ୍ରୀ କୋଶିଆରୀଙ୍କୁ ଭେଟି ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ କୃଷକ ଓ ମହ୍ୟଜୀବୀମାନଙ୍କୁ ରିଲିଫ ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ

କଂଗ୍ରେସ ସଦସ୍ୟ ଜର୍ଜ୍ ହୋଲ୍ଡିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ପାର୍ଲାମେଙ୍କ ନେଇଥିବା ପଦକ୍ଷେପ ଗୁଡ଼ିକର ଯଥେଷ୍ଟ ଆବଶ୍ୟକତା ଥିଲା ଓ ସେ ଅଞ୍ଚଳରେ ଦୀର୍ଘମିଆଦି ସ୍ଥିରତା ପାଇଁ ଏହା ସାହାଯ୍ୟ କରିବ

ସେ କହିଛନ୍ତି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସୁଫଳ ଯେପରି ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚୁବ ସେ ଦିଗରେ ଧ୍ୟାନ କେନ୍ଦ୍ରୀଭୃତ କରାଯିବ ବିଭିନ୍ନ ବିଭାଗର ସଚିବ ଓ ବରିଷ ପ୍ରଶାସନିକ ଅଫିସରମାନଙ୍କ ସହ ଶ୍ରୀନଗରସ୍ଥିତ ସଚିବାଳୟଠାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସଚିବମାନଙ୍କୁ ସ୍ୱଚ୍ଚତା ନିଷ୍ଠାପରତା ଓ ପ୍ରତିଶ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏହାଦ୍ୱାରା କାଳ୍ପୁ ଓ କାଶ୍ମୀରକୁ ଶାନ୍ତି ଓ ସମୃଦ୍ଧି ପଥରେ ଆଗେଇ ନିଆଯାଇପାରିବ ବୋଲି ଉପରାଜ୍ୟପାଳ କହିଛନ୍ତି ଲୋକମାନଙ୍କ ପାଖରେ ତୁରନ୍ତ ସରକାରୀ ଯୋଜନାଗୁଡ଼ିକୁ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୟୁଏସ୍ ଟ୍ରମ୍ପ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭ ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କ ବିରୁଦ୍ଧରେ ଡେମୋକ୍ରାଟିକ ଦଳ ନେତୃତ୍ୱରେ ଏକ ମହାଅଭିଯୋଗ ତଦନ୍ତ ପ୍ରସ୍ତାବକୁ ଗୃହୀତ କରିଛି ଏହି ପ୍ରସ୍ତାବ ଗୃହୀତ ହେବା ଦ୍ୱାରା କଣେ ପ୍ରଘଟକାରୀଙ୍କ ଅଭିଯୋଗର ପରବର୍ତ୍ତୀ ତଦନ୍ତ ପାଇଁ ରାସ୍ତା ଉନ୍ନୁକ୍ତ ହୋଇଯାଇଛି

ଟ୍ରମ୍ପଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱି ତଥା ପୂର୍ବତନ ଉପରାଷ୍ଟ୍ରପତି କୋ ବିଦେନଙ୍କ ଉପରେ ତଦନ୍ତ ପାଇଁ ଏହି ଚାପ ପକାଯିବାକୁ ଉଦ୍ୟମ ହୋଇଥିବାର ପ୍ରଘଟକାରୀ କହିଥିଲେ